ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ବିଲ୍କୁ ଉପସ୍ଥାପନ କରିଛନ୍ତି

ବିଲ୍ ଉପରେ ବିତର୍କ ଆରମ୍ଭ କରି କଂଗ୍ରେସର ଡକୁର ଅମର ସିଂ କହିଛନ୍ତି କୋବିଡ ନାଇଷ୍ଟିନ ଯୋଗୁଁ ଦେଶ ଏକ ଜଟିଳ ପରିସ୍ଥିତି ଦେଇ ଗତିକରୁଥିବା ସମୟରେ ସରକାର ଏହି ବିଲ୍ ଉପସ୍ଥାପନ କରିଛନ୍ତି ସେ କହିଛନ୍ତି ଅର୍ଥନୀତିର ଖରାପ ପ୍ରଦର୍ଶନ ପାଇଁ ସରକାର କୋବିଡ ସଂକ୍ରମଣକୁ କାରଣ ଦର୍ଶାଇବା ଲାଗି ପ୍ରୟାସ କରୁଛନ୍ତି

ରାଜସ୍ୱ ଆଦାୟ ଯଥେଷ୍ଟ ପରିମାଣରେ ହ୍ରାସ ପାଉଛି ଓ କେନ୍ଦ୍ର ସରକାର ବିଭିନ୍ନ ସାମଗ୍ରୀ ଉପରେ ଅବକାରୀ ଶୁଲ୍କ ସେସ୍ ଏବଂ ସର୍ଚାର୍ଜ ଲାଗୁ କରିବାରେ ଲାଗିଛନ୍ତି ଏହା ଯୋଗୁଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ସେ ପୁଣି କହିଛନ୍ତି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସେମାନଙ୍କର ବକେୟା କିଏସ୍ଟି କ୍ଷତିପୂରଣ ଦେଉନାହାନ୍ତି ଏହା ଯୋଗୁଁ ରାଜ୍ୟଗୁଡ଼ିକର ଅନେକ ବିକାଶମ୍ବଳକ ପ୍ରକନ୍ସର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବିଜେପିର ରାଜେନ୍ଦ୍ର ଅଗ୍ରଓ୍ୱାଲ କହିଛନ୍ତି ସରକାର ଗରିବ ଲୋକମାନଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି

ଏଥିରୁ ଦେଶର ଗରିବ ଲୋକମାନେ ଉପକୃତ ହୋଇଥିବାର ସେ କହିଛନ୍ତି ସର୍ବଶେଷ ଖବର ମିଳିବା ବେଳକୁ ଲୋକସଭାରେ ବିତର୍କ ଜାରି ଥିଲା ଡବୁବି ଇସିଆଇ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ ଦଳ ପଶ୍ଚିମବଙ୍ଗକୁ ଗସ୍ତରେ ଯାଇ ସିଲିଗୁଡ଼ିଠାରେ ପହଞ୍ଚୁଛନ୍ତି ମୁଖ୍ୟ ନିର୍ବାଚନ କମିଶନରଙ୍କ ନେତୃତ୍ୱରେ ନିର୍ବାଚନ କମିଶନ ଦଳ ରାଜ୍ୟର ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରୁଛନ୍ତି ଖବର ଅନୁସାରେ ନିର୍ବାଚନ କମିଶନ ଦଳ ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଫିସର ଅରିଜ୍ ଅଫତାବ୍ଙ୍କ ସହ ଏକ ବୈଠକରେ ଯୋଗ ଦେଇଛନ୍ତି

ଆକି ଅପରାହ୍ନରେ ନିର୍ବାଚନ କମିଶନ ଦଳ ଉତ୍ତର ବଙ୍ଗର କିଲ୍ଲା ନିର୍ବାଚନ ଅଫିସର ନୋଡାଲ ଅଫିସର ପୋଲିସ୍ ସୁପରିନ୍ଟେଶ୍ଡେଣ୍ଟ୍ ଓ କମିଶନର ମାନଙ୍କ ସହ ଆଲୋଚନା କରିବେ ଦକ୍ଷିଣ ବଙ୍ଗର ଅଫିସରମାନଙ୍କ ସହ ସେମାନେ ଭୁର୍ଚୁଆଲ ବୈଠକରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ

ବିଭିନ୍ନ ରାଜନୈତିକ ଦଳର ନେତାମାନେ ରାଜ୍ୟରେ ନିର୍ବାଚନ ସଭା ସମିତିମାନ କରୁଛନ୍ତି

ବିଜେପି ମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କୋବିଡ ସଂକ୍ରମଣ ସମୟରେ ସମଗ୍ର ବିଶ୍ୱ ଭାରତର କ୍ଷମତା ବିଷୟରେ ଅବଗତ ହୋଇଛି

ବୈଠକ ପରେ ସାମ୍ବାଦିକମାନଙ୍କୁ ଏ ସଂପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟର ମୁଖ୍ୟ ପ୍ରସ୍ତାବଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ ଏସ୍ସି ମୋରାଟୋରିୟମ୍ ରଣ ପରିଶୋଧର ଅବଧିକୁ ସଂପ୍ରସାରଣ କରିବା ପାଇଁ ବିଭିନ୍ନ ଶ୍ରମିକ ସଂଘ ଓ ଶିଳ୍ପ ସଂସ୍ଥାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚଡ଼ ଏମ୍ଆର୍ ଶାହା ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଋଣ ପରିଶୋଧ ଓ ସୁଧହାର ଛାଡ଼ ସଂକ୍ରାନ୍ତରେ ରାୟ ଦେଇଛନ୍ତି

ସୁପ୍ରିମକୋର୍ଟ କହିଛନ୍ତି କୌଣସି ପ୍ରକାରର ଆର୍ଥିକ ସହାୟତା କିୟା ରିହାତି ପ୍ରଦାନ କରିବାକୁ ସରକାର କିମ୍ବା ରିଜର୍ଭବ୍ୟାଙ୍କକୁ କୁହାଯିବ ନାହିଁ କୋର୍ଟ କହିଛନ୍ତି କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ରିହାତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ

ଇତିମଧ୍ୟରେ ରାଜ୍ୟରେ କୋବିଡ ପ୍ରତିଷେଧକ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିଛି

ଟ୍ରିବ୍ୟୁଟ୍ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ ରାଜଗୁରୁ ଓ ସୁଖଦେବଙ୍କ ଶହୀଦ ଦିବସ ଅବସରରେ ଦେଶ ଆଜି ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି

ସେମାନଙ୍କୁ ଫାଶୀ ଦିଆଯିବା ପାଇଁ ନିର୍ଦ୍ଧାରିତ ଦିନର ଗୋଟିଏ ଦିନ ପୂର୍ବରୁ ବ୍ରିଟିଶ ସରକାର ସେମାନଙ୍କୁ ଫାଶୀ ଦେଇଥିଲା ଏହି ଉପଲକ୍ଷେ ପଞ୍ଜାବ ଓ ସମଗ୍ର ଦେଶରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶହୀଦ ଦିବସ ଅବସରରେ ଭଗତ ସିଂ ସୁଖଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏକ ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଭାରତ ମାତାର ଏହି ମହାନ ସନ୍ତାନମାନଙ୍କ ବଳିଦାନ ସର୍ବଦା ନ୍ଆପିଢ଼ିକୁ ଅନୁପ୍ରାଣିତ କରି ଚାଲିବ ଭିପି ଟ୍ରିବ୍ୟୁଟ୍ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ ରାଜଗୁରୁ ଓ ସୁଖଦେବଙ୍କ ଶହୀଦ ଦିବସ ଅବସରରେ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କିଛି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ନାଇଡୁ କହିଛନ୍ତି ସେମାନଙ୍କର ଅଦମ୍ୟ ସାହସ ଓ ଦେଶପ୍ରେମ ଅନେକଙ୍କୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ପାଇଁ ଅନୁପ୍ରାଶିତ କରିଥିଲା ସେ କହିଛନ୍ତି ସେମାନଙ୍କର ମହାନ ବଳିଦାନ ଓ ଜାତି ପ୍ରତି ଉତ୍ଗୀକୃତ ସେବା ପାଇଁ ଦେଶ ସେମାନଙ୍କ ନିକଟରେ ଚିରଋଣୀ ହୋଇ ରହିବ ଉପରାଷ୍ଟ୍ରପତି ବିଶିଷ୍ଟ ସମାଜସେବୀ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଓ ରାଷ୍ଟ୍ରବାଦୀ ନେତା ରାମ ମନୋହର ଲୋହିଆଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଡକ୍ଟର ଲୋହିଆ ଜଣେ ଦୂରଦୃଷ୍ଟି ସଂପନ୍ନ ନେତା ଓ ମହାନ ଲେଖକ ଥିଲେ ତାଙ୍କର ଉନ୍ନତ ଚିନ୍ତାଧାରା ପାଇଁ ସେ ଚିରସ୍କରଣୀୟ ହୋଇ ରହିବେ ପିଏମ୍ ଲୋହିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡକୁର ରାମ ମନୋହର ଲୋହିଆଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏହି ଅବସରରେ ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଡକ୍ର ଲୋହିଆ ତାଙ୍କର ଉନ୍ନତ ଚିନ୍ତାଧାରା ମାଧ୍ୟମରେ ଦେଶକୁ ଏକ ନୂଆ ଦିଗ୍ଦର୍ଶନ ଦେଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ପ୍ରତି ରାମମନୋହର ଲୋହିଆଙ୍କ ଅବଦାନ ସର୍ବଦା ଲୋକମାନଙ୍କୁ ଅନୁପ୍ରାଣିତ କରିବ